ପ୍ରଧାନମନ୍ତ୍ରୀ କହିଛନ୍ତି ପରିବେଶ ପାଇଁ ପ୍ଲାଷ୍ଟିକ୍ ଅତ୍ୟନ୍ତ ବିପଦଜନକ ତେଣୁ ବିଶେଷ କରି ଥରେ ମାତ୍ର ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ୍କୁ ବର୍ଜନ କରିବା ଏକାନ୍ତ ଆବଶ୍ୟକ

ଗତକାଲିଠାରୁ ଦେଶ ବାହ୍ୟ ମଳତ୍ୟାଗ ମୁକ୍ତ ହେଲା ବୋଲି ରିମୋଟ୍ କଷ୍ଟ୍ରୋଲ୍ ଜରିଆରେ ଏକ ବଟନ୍ ଦବାଇ ପ୍ରଧାନମନ୍ତ୍ରୀ ଏଥିସକାଶେ ଏକ ମାନଚିତ୍ର ଉନ୍କୋଚନ କରିଥିଲେ

ଏହା ସାରା ବିଶ୍ୱବାସୀଙ୍କୁ ଚକିତ କରିଥିବା ସେ କହିଥିଲେ ଲୋକମାନଙ୍କ ଭାଗିଦାରୀ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନରେ ଏହି ସଫଳତା ହାସଲ କରାଯାଇ ପାରିଛି ଏହି ସଫଳତା କେବଳ ଏକ ମାଇଲ୍ ଖୁଣ୍ଟ ଦେଶକୁ ଆହୁରି ଆଗକୁ ଯିବାକୁ ହେବ ବୋଲି ସେ କହିଥିଲେ

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କଳ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ଜଳକୀବନ ଅଭିଯାନରେ ତିନି ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ କେନ୍ଦ୍ର ସରକାର କରିଛନ୍ତି ଜଳ ଉତ୍ସକୁ ପୁନର୍ଜିବିତ କରିବା ସହିତ କଳର ପୁନଃ ବିନିଯୋଗ କରିବା ପାଇଁ ସେ ଜନସାଧାରଣଙ୍କୁ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ ଆମେରିକାର ହଷ୍ଟନ୍ଠାରେ ଆୟୋଜିତ ହାଉଡ଼ି ମୋଦୀ କାର୍ଯ୍ୟକ୍ରମରୁ ଭାରତ ବିଶ୍ୱସ୍ତରରେ ତାର ଗୁରୁତ୍ୱ ବୃଦ୍ଧି ପାଉଥିବା ଜଣାପଡ଼ିଛି ବୋଲି ସେ କହିଥିଲେ ବିଶ୍ୱସ୍ତରରେ ବିଭିନ୍ନ ସକରାତ୍ମକ ପରିବର୍ତ୍ତନ ହାସଲ କରାଯାଉଥିବା ଦିଗରେ ଭାରତ ଏକ ଅଗ୍ରଣୀ ଦେଶ ଭାବେ କାର୍ଯ୍ୟ କରୁଛି ଭାରତୀୟ ପାସ୍ପୋର୍ଟ୍ର ଗୁରୁତ୍ୱ ବୃଦ୍ଧି ପାଉଥିବା ସହିତ ଭାରତୀୟ ପାସ୍ପୋର୍ଟ୍କୁ ଏବେ ଲୋକେ ଗର୍ବର ସହିତ ହାତରେ ଧରୁଥିବା ଲକ୍ଷ୍ୟ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ

ଫିଟ୍ ଇଣ୍ଡିଆ ଶାରୀରିକ କାର୍ଯ୍ୟକଳାପକୁ ବୃଦ୍ଧି କରିବା ଉପରେ ଫିଟ୍ ଇଣ୍ଡିଆ ଅଭିଯାନରେ ଗୁରୁତ୍ୱ ପ୍ରଦାନ କରାଯାଉଥିବା କ୍ରୀଡ଼ା ସଚିବ ରାଧେଶ୍ୟାମ ଜୁଲାନିୟା ଆକାଶବାଣୀକୁ ଏକ ବିଶେଷ ସାକ୍ଷାତକାରରେ କହିଛନ୍ତି

ଏହି ପର୍ବ ପାଳନର ବାର୍ତ୍ତା 'ଦେଖୋ ଆପନା ଦେଶ' ବୋଲି ରଖାଯାଇଛି ଯାହାର ଉଦ୍ଦେଶ୍ୟ ହେଉଛି ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ବୁଲି ଦେଖାବା ପାଇଁ ଲୋକମାନଙ୍କୁ ଉତ୍ସାହିତ କରିବା ଏବଂ ଟୁରିଜିମ୍ ଫର ଅଲ୍ ପର୍ଯ୍ୟଟନ ସମସ୍ତଙ୍କ ପାଇଁ ବାର୍ତ୍ତାର ପ୍ରଚାର କରିବା ନୂଆଦିଲ୍ଲୀର ରାଜପଥ ଲନ୍ନଠାରେ ଗତକାଲି ଏହି ପର୍ବ ମିଳିତ ଭାବେ ସ୍ବଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂହ ପଟେଲଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି

ଜେକେ ଲିଡର୍ସ ଜାମ୍ମୁ କାଶ୍ମୀରରେ ବ୍ଲକ୍ ଡେଭ୍ଲପ୍ମେଣ୍ଟ କାଉନ୍ସିଲ୍ ନିର୍ବାଚନ ପ୍ରର୍ବରୁ ରାଜ୍ୟ ପ୍ରଶାସନ ଜନ୍ମୁ ଅଞ୍ଚଳର ବିଭିନ୍ନ ବିରୋଧି ଦଳଗୁଡ଼ିକର ପ୍ରମୁଖ ନେତାମାନଙ୍କୁ ଗୃହବନ୍ଦୀ ଅବସ୍ଥାରୁ ମୁକ୍ତ କରିଛି ନିର୍ବାଚନ ପୂର୍ବରୁ ସେହି ନେତାମାନେ ସେମାନଙ୍କର ରାଜନୈତିକ କାର୍ଯ୍ୟକଳାପ କରିବାପାଇଁ ଏହି ପଦକ୍ଷେପ ନିଆଯାଇଛି ଗୃହବନ୍ଦୀରୁ ମୁକ୍ତ ହୋଇଥିବା ନେତାମାନଙ୍କ ମଧ୍ୟରେ ନ୍ୟାସନାଲ୍ କନ୍ଫରେନ୍ସ କଂଗ୍ରେସ ନ୍ୟାସନାଲିଷ୍ଟ ପାନ୍ଟୁର୍ସ ପାର୍ଟି ଓ ଜାମ୍ମୁ ଡିଭିଜନ୍ର ଅନ୍ୟ ରାଜନୈତିକ ଦଳଗୁଡ଼ିକର ନେତାମାନେ ଅଛନ୍ତି

ଜାମ୍ମୁ ଅଞ୍ଚଳର ସେହି ନେତାମାନଙ୍କୁ ସେମାନଙ୍କ ଅଞ୍ଚଳର ଥାନାଗୁଡ଼ିକ ମାଧ୍ୟମରେ ଏ ବିଷୟରେ ଜଣାଇ ଦିଆଯାଇଛି ବିହାର ଫ୍ଲୁଡ୍ ବିହାରର ପାଟନା ବୈଶାଳୀ ବେଗ୍ରସରାଇ ଓ ଖାଗାରିଆ ଜିଲ୍ଲାରେ ଆକି ଏବଂ ଆସନ୍ତାକାଲି ଭୀଷଣ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ପାଟନା ପ୍ରଶାସନ ଆସନ୍ତା ଦୁଇ ଦିନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବା ପାଇଁ ଆଦେଶ ଦେଇଛନ୍ତି ଇତିମଧ୍ୟରେ ପୁନପୁନ ଗଙ୍ଗା ସୋନେ ବାଗମତି ଏବଂ କୋଶୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାର ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀର ହେଉଛି ଏହି ସମସ୍ତ ନଦୀର ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି

ଡବ୍ୟୁବି ଫୁଡ୍ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ଦ୍ୱାରା ସେଠାକାର ବନ୍ୟା ପରିସ୍ଥିତି ତଦାରଖ କରିବା ପାଇଁ ଏକ କମିଟି ଗଠନ କରାଯାଇଛି ମ୍ରଖ୍ୟ ସଚିବ ରାଜୀବ ସିହ୍ରାଙ୍କ ନେତୃତ୍ୱରେ ଗଠିତ ଏହି କମିଟି ଗତକାଲି ବିଭିନ୍ନ ଜିଲ୍ଲାର ମୁଖ୍ୟ ପ୍ରଶାସକଙ୍କ ସହିତ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ବନ୍ୟା ପରିସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ କମିଟି ପକ୍ଷରୁ ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ ଲୋକମାନଙ୍କୁ ଆବଶ୍ୟକୀୟ ସୁବିଧା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ମାଲଦା ମୁର୍ସିଦାବାଦ ହାଉଡ଼ାର କେତେକ ଅଞ୍ଚଳ ଓ ହୁଗୁଳି ଜିଲ୍ଲା ବନ୍ୟା ଯୋଗୁଁ ବ୍ୟାପକ ପ୍ରଭାବିତ ହୋଇଛି

ଏହି ଉଦ୍ଘାଟନ ଉତ୍ସବ ନ୍ନଆଦିଲ୍ଲୀ ରେଳଷ୍ଟେସନ୍ଠାରେ ଅନୁଷ୍ଠିତ ହେବ

ଏହି ଟ୍ରେନ୍ ଚଳିତ ମାସ ପାଞ୍ଚ ତାରିଖରୁ କେବଳ ମଙ୍ଗଳବାରକୁ ଛାଡ଼ି ନିୟମିତ ଭାବେ ଦିଲ୍ଲୀରୁ କାଟ୍ରା ଓ କାଟ୍ରାରୁ ଦିଲ୍ଲୀ ମଧ୍ୟରେ ଚଳାଚଳ କରିବ ଦିଲ୍ଲୀରୁ ବନାରସ ମଧ୍ୟରେ ଚଳିତ ବର୍ଷ ଫେବୃୟାରୀ ମାସରେ ଦେଶର ପ୍ରଥମ ବନ୍ଦେ ଭାରତ ଏକୁପ୍ରେସ୍ ଚଳାଚଳ ଆରମ୍ଭ କରାଯାଇଥିଲା

ବୟୋଜ୍ୟେଷ୍ଠ ଲୋକଙ୍କ ସେବାରେ ନିୟୋକିତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କର ଉଲ୍ଲ୍ଖେନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଉହବରେ ପ୍ରଧାନମନ୍ତ୍ରୀ ଏହି ସମ୍ମାନ ପ୍ରଦାନ କରିବେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ପ୍ରତିଷ୍ଠିତ ଏହି ସମ୍ମାନ ବୟସ୍କ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ପ୍ରଦାନ କରାଯାଇଥାଏ

ବୟସ୍କ ଲୋକଙ୍କ ପ୍ରତି ସରକାରଙ୍କର ଆଭିମୁଖ୍ୟ ତଥା ପ୍ରତିଶ୍ରତିବଦ୍ଧତାକୁ ପ୍ରଦର୍ଶନ କରିବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି ଏହି ସମ୍ମାନ ପ୍ରଦର୍ଶନର ଉଦ୍ଦେଶ୍ୟ ହେଉଛି ଯୁବପିଢ଼ି ବୟସ୍କ ଲୋକଙ୍କର ସମାଜ ଓ ଦେଶ ଗଠନରେ ଅବଦାନକୁ ବୁଝିବା ଏବଂ ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା

ବର୍ଷା ଯୋଗୁଁ ଗତକାଲି ଖେଳକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ୍ ରଖାଯାଇଥିଲା ପୂର୍ବରୁ ଖରାପ ଆଲୋକ ଓ ମେଘୁଆ ପାଗ ଯୋଗୁଁ ନିର୍ଦ୍ଧାରିତ ସମୟ ପୂର୍ବରୁ ଅମ୍ପାୟାର୍ମାନେ ଚା'ପାନ ବିରତି ସମୟ ଘୋଷଣା କରିଥିଲେ

ପୂର୍ବରୁ କ୍ୟାପ୍ଟେନ୍ ବିରାଟ୍ କୋହଲି ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲେ